ତେଣ୍ର କୋଭିଡ୍ର ମ୍ରକାବିଲା କରିବାରେ ଭାରତ ନିଶ୍ଚିତ ସକ୍ଷମ ହେବ ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ସଫକ୍ମିତ ପ୍ରତିଶତ କ୍ମଶଃ ହାସ ପାଇବା ଓ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରୂ କୋଭିଡ୍କୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଫଳପ୍ରଦ ରହିଛି ବୋଲି ପ୍ରମାଣିତ ହୋଇଛି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 ରାଜ୍ୟଗୁଡ଼ିକରେ ଦେନିକ ପରୀକ୍ଷା ମାତ୍ରା ବୃଦ୍ଧି କରାଯିବା ପ୍ରତି ସେ ଗୁରୁତ୍ୱାରୋପ କରୁଛନ୍ତି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 ଶ୍ରୀ ମୋଦୀ କହିଛନ୍ତି ସଂକ୍ରମିତମାନଙ୍କୁ ଚିହ୍ନଟ କରିବା ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଓ ପର୍ଯ୍ୟବେକ୍ଷଣ କରିବା କୋଭିଡ୍ ନାଇଷ୍ଟିନ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ସବୁଠୁ ଫଳପ୍ରଦ ଅସ୍ତ

ପ୍ରଧାନମନ୍ତ୍ରୀ କହିଛନ୍ତି ନମୁନା ପରୀକ୍ଷା ନେଟ୍ୱର୍କ ବୃଦ୍ଧି ବ୍ୟତୀତ ଆରୋଗ୍ୟ ସେତୁ ଆପ୍ ମଧ୍ୟ ସଫ୍ରମିତମାନଙ୍କ ସଂସ୍କର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଓ ପର୍ଯ୍ୟବେକ୍ଷଣ କରିବା କାର୍ଯ୍ୟରେ ଯଥେଷ୍ଟ ସାହାଯ୍ୟ କରୁଛି

ପୈତୃକ ସମ୍ପଭି ଝିଅ ଅବିଭକ୍ତ ହିନ୍ଦୁ ପରିବାର ସମ୍ପଭିରେ ଝିଅମାନଙ୍କର ସମାନ ଦାୟାଦ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି

ଗତକାଲି ଜଷ୍ଟିସ୍ ଅରୁଣ ମିଶ୍ର ଜଷ୍ଟିସ୍ ଏସ୍ ଅବଦୁଲ ନଜିର ଓ ଜଷ୍ଟିସ୍ ଏମ୍ଆର୍ ଶାହାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ବଂଶାନୁକ୍ରମିକ ଭାବେ ପୈତୃକ ସମ୍ପତ୍ତି ଆହରଣ କରିବା ଲାଗି ସମାନ ଅଧିକାର ପ୍ରଦାନ କରୁଥିବା ଏହି ଆଇନ ସଂଶୋଧନ ପରେ ପୂର୍ବଭଳି ଝିଅମାନଙ୍କୁ ଅଧିକାର ଦେବ କି ନାହିଁ ସେ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି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

ଗତକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଡିଏସି ବୈଠକରେ ଏହି ନିଷ୍କଭି ନିଆଯାଇଛି ଏହା ଫଳରେ ଭାରତୀୟ ସେନାବାହିନୀର ସାମର୍ଥ୍ୟ ବୃଦ୍ଧି ପାଇବା ସହିତ ଆତ୍ମନିର୍ଭର ଅଭିଯାନରେ ଘରୋଇ ଞ୍ଜାନକୌଶଳ ଭିଭିରେ ଉତ୍ପାଦନକୁ ପ୍ରୋସାହିତ କରିବ ଡିଏସି ହିନ୍ଦୁସ୍ଥାନ ଏରୋନେଟିକ୍ନ ଲିମିଟେଡ୍ ଦ୍ୱାରା ନିର୍ମିତ ପ୍ରଶିକ୍ଷଣ ଯୁଦ୍ଧ ବିମାନକୁ କିଣିବା ପାଇଁ ଅନୁମୋଦନ ପ୍ରଦାନ କରିଛି

ନୌବାହିନୀ ଓ ଭାରତୀୟ ତଟରକ୍ଷୀ ବାହିନୀର ଯୁଦ୍ଧ ଜାହାଜଗୁଡ଼ିକ ପାଇଁ ଭେଲ୍ଠାରୁ ଅତ୍ୟାଧୁନିକ ଏସ୍ଆର୍ଜିଏମ୍ ବନ୍ଧୁକ ହାସଲ କରିବା ପାଇଁ ମଧ୍ୟ ଅନୁମୋଦନ ପ୍ରଦାନ କରାଯାଇଛି

ହାଇଦ୍ରାବାଦ୍ ଭିଭିକ ଭାରତ ବାୟୋଟେକ୍ କୋଭିଡ୍ ନାଇଣ୍ଟିନ୍ ପାଇଁ ଏହି ପ୍ରତିଷେଧକ ବାହାର କରିଛି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

ଖୁବ୍ଶୀଘ୍ର ଏହାର ବିପୁଳ ପରିମାଣରେ ଉତ୍ପାଦନ କରାଯାଇ ଦେଶରେ ଉପଲହ୍ଧ କରାଯିବ ବୋଲି ପୁଟିନ୍ କହିଛନ୍ତି

ମହାତ୍ମା ଗାନ୍ଧିଙ୍କର ବିଚାରଧାରା ବିଶେଷକରି ସତ୍ୟ ଶାନ୍ତି ଅହିଂସା ପରିବେଶ ସୁରକ୍ଷା ଓ ଆଦର୍ଶ ଭିତ୍ତିକ ଶିକ୍ଷାନୀତି ଦେଶବାସୀଙ୍କୁ ଅନୁପ୍ରାଣିତ କରୁଛି ଓ କରୁଥିବ ବୋଲି ସେ କହିଚ୍ଛନ୍ତି

କରୋନାରେ ଆକ୍ରାନ୍ତ ଥିବା ଇନ୍ଦୋରି ମଧ୍ୟପ୍ରଦେଶର ଇନ୍ଦୋର ହସ୍କିଟାଲରେ ଚିକିିିିତ ହେଉଥିବା ବେଳେ ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର କହିଛନ୍ତି ସେ ହିନ୍ଦୀ ଚଳଚ୍ଚିତ୍ରଜଗତର ଜଣେ ଗୀତିକାର ଭାବେ ସୁପ୍ରସିଦ୍ଧ ସେ ମୁନାଭାଇ ଏମ୍ବିବିଏସ୍ କରିବ୍ ଘାତକ ଓ ଇସ୍କ୍ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିଲେ ଜଣେ ଚିତ୍ରକର ଊର୍ଦ୍ଦୁଭାଷା ପ୍ରଫେସର ଭାବେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଛି